ଇଣ୍ଡିଆ ଚାଇନା ଭାରତ ଚାଇନା ସୀମା ପ୍ରସଙ୍ଗ ନେଇ ଆଜି ନୂଆଦିଲ୍ଲୀଠାରେ ସ୍ୱତନ୍ତ୍ର ପ୍ରତିନିଧି ଦଳର ବୈଠକ ବସିବ

ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେଉଥିବା ବେଳେ ଚୀନ୍ର ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ ୟି ଚାଇନା ପ୍ରତିନିଧି ଦଳର ନେତୃତ୍ୱ ନେଉଛନ୍ତି ଆମ ସମ୍ଭାଦଦାତା ଜଣାଇଛନ୍ତି ଯେ ଚଳିତ ବର୍ଷ ଅକ୍ଟୋବର ମାସରେ ଚେନ୍ନାଇଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ଦ୍ୱିତୀୟ ଅନୌପଚାରିକ ବୈଠକ ପରେ ପ୍ରଥମଥର ପାଇଁ ଦୁଇ ଦେଶ ମଧ୍ୟରେ ଏହି ସ୍ୱତନ୍ତ୍ର ପ୍ରତିନିଧି ଦଳ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି

ଦେଶର ଯୁବକମାନଙ୍କ ଦକ୍ଷତା ବିକାଶ ପାଇଁ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି

ଦେଶରେ ନୂଆ ଦକ୍ଷ ଲୋକଶକ୍ତିର ଆବଶ୍ୟକତା ପୂରଣ ପାଇଁ ଯୁବକଯୁବତୀମାନଙ୍କୁ ତାଲିମ୍ ଦେଇ କୁଶଳୀ କରାଇବା ଲକ୍ଷ୍ୟରେ ଏହା କାମ କରୁଛି

ତେବେ ପ୍ରମାଣ ଅଭାବରୁ ତୃତୀୟ ଅଭିଯୁକ୍ତ ସଜାଦ ଉର ରହମାନଙ୍କୁ ଖଲାସ କରିଦେଇଛନ୍ତି ଚତୁର୍ଥ ଅଭିଯୁକ୍ତ ଖାଲିଦ ମୁଜାହିଦ୍ର ବାରବାଙ୍କି ଜେଲରେ ଇତିମଧ୍ୟରେ ମୃତ୍ୟୁ ହୋଇଛି

ଝାଡ଼ଖଣ୍ଡ ଇଲେକ୍ସନ୍ ଝାଡ଼ଖଣ୍ଡ ବିଧାନସଭା ପାଇଁ ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ମତଗ୍ରହଣ ଗତକାଲି ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି

ଅବତାର ସିଂହ ମକ୍କଡ଼ ଶୀରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି ଏସ୍ଜିପିସିର ପୂର୍ବତନ ସଭାପତି ଅବତାର ସିଂହ ମକ୍କଡ଼ଙ୍କର ଗତକାଲି ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁ ହୋଇଯାଇଛି

ଶିଖ ସମ୍ପ୍ରଦାୟର ସର୍ବୋଚ୍ଚ ଆଧ୍ୟାତ୍ସିକ ସଂସ୍ଥା ଏସ୍ଜିପିସିର ସଭାପତି ଭାବେ ଶ୍ରୀ ମକ୍କଡ ସବୁଠାରୁ ଅଧିକ ଦିନ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ଆଜି ଲୁଧିଆନାଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ଜୀତେନ୍ଦ୍ର ଜେକେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜୀତେନ୍ଦ୍ର ସିଂହ କହିଛନ୍ତି ଯେ ଜାନ୍ମୁ କାଶ୍ମୀରରେ ପୁଞ୍ଜିନିବେଶ ପାଇଁ ଘରୋଇ ଉଦ୍ୟୋଗଗୁଡ଼ିକ ବିଶେଷ ଆଗ୍ରହ ପ୍ରକାଶ କରିଛନ୍ତି ସେଠାରେ ପ୍ରଶାସନିକ ଢାଞ୍ଚା ବଦଳିବାର ଦୁଇ ମାସ ପରେ ବହୁ ଘରୋଇ କମ୍ପାନୀ ଓ ଶିଳ୍ପ ସଂସ୍ଥାର ମାଲିକ ଜାନ୍ଗୁ କାଶ୍ମୀରରେ ଥିବା ବିପୁଳ ବ୍ୟବସାୟର ସୁଯୋଗ ନେବା ପାଇଁ ଆଗ୍ରହ ଦେଖାଇଛନ୍ତି ଏହା ଫଳରେ ସ୍ଥାନୀୟ ଲୋକେ ନିଯୁକ୍ତି ପାଇବା ସହ ରାଜ୍ୟର ଅର୍ଥନୀତି ଦୂଢ଼ ହେବ ବୋଲି ସେ କହିଛନ୍ତି

ପ୍ରାଇସ୍ଓ୍ପାଟର ହାଉସ୍କୁପର କମ୍ପାନୀ କ୍ଜାନ୍ଷୁ ବିଶ୍ୱବିଦ୍ୟାଳୟରେ କ୍ୟାମ୍ପସ୍ ରିର୍କୁରମେଣ୍ଟ ବ୍ୟବସ୍ଥା ଖୁବ୍ ଶୀଘ୍ର ଆରମ୍ଭ କରିବ ଏହାଛଡ଼ା କାଶ୍ମୀର ବିଶ୍ୱବିଦ୍ୟାଳୟ ଏନ୍ଆଇଟି ଆଇଆଇଏମ୍ ଏବଂ ଆଇଆଇଟି ଭଳି ପ୍ରତିଷ୍ଠାନରୁ କ୍ୟାମ୍ପସ ନିଯୁକ୍ତି କରାଯିବ ବୋଲି ସେ କହିଛନ୍ତି ଫରେକ୍ସ ରିଜର୍ଭ ଭାରତର ବୈଦେଶିକ ବିନିମୟ ମୁଦ୍ରା ମହଜୁଦ ପରିମାଣ ବୃଦ୍ଧି ପାଇବାରେ ଲାଗିଛି

ଭାରତୀୟ ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ କୁହାଯାଇଛି ଯେ ବିଦେଶୀ ମୁଦ୍ରା ଜନିତ ଆୟ ବୃଦ୍ଧି ଯୋଗୁଁ ଏହି ସଫଳତା ମିଳିଛି

ସରକାରୀ ସୂତ୍ରରୁ ମିଳିଥିବା ଏକ ସମ୍ଘାଦ ଅନୁସାରେ ପ୍ରତିବାଦକାରୀମାନେ ଗତକାଲି ପ୍ରବଳ ଟେକାପଥର ମାଡ଼ କରିବାରୁ ଜଣେ ବରିଷ୍ଣ ଅଧିକାରୀଙ୍କ ସମେତ କେତେକ ପୁଲିସ୍ କର୍ମଚାରୀ ଆହଚ ହୋଇଛନ୍ତି ପ୍ରତିବାଦ ଆଳରେ ଯେଉଁମାନେ ହିଂସାକାଣ୍ଡ ଓ ପୋଡ଼ା କଳାରେ ଲିପ୍ତ ରହୁଛନ୍ତି ସେମାନଙ୍କ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି

ଦିଲ୍ଲୀ ପୁଲିସ୍ର ମୁଖପାତ୍ର ଏମ୍ଏସ୍ ରାନ୍ଧୱା କହିଛନ୍ତି କିଛି ବାହାରର ଲୋକ ହିଂସାକାଣ୍ଡ ଭିଆଉଛନ୍ତି ଏବଂ ଏହାର ତଦନ୍ତ ଚାଲିଛି ଦୁର୍ବୃତ୍ତମାନଙ୍କୁ ଖୁବ୍ ଶୀଘ୍ର ଧରାଯିବ ବୋଲି ସେ କହିଛନ୍ତି ଗତକାଲି ବିକ୍ଷୋଭକାରୀଙ୍କ ବିରୁଦ୍ଧରେ ପୁଲସ୍ ମୃଦୁ ଲାଠିଚାଳନା କରିବା ସହ ପାଣିତୋପ ବ୍ୟବହାର କରିଥିଲା ତେବେ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରାଯାଇ ନାହିଁ ବୋଲି ସେ ସ୍ୱଷ୍ଟ କରିଛନ୍ତି ଦରିଆଗଞ୍ଜ ଅଞ୍ଚଳରେ ଶାନ୍ତିରକ୍ଷା ପାଇଁ ରାପିଡ୍ଆକସନ୍ ଫୋର୍ସର ଯବାନମାନେ ଗତକାଲି ଫ୍ଲାଗ୍ମାର୍ଚ୍ଚ କରିଥିବା ଶ୍ରୀ ରାନ୍ଧଓ୍ୱା କହିଛନ୍ତି

ଆଜି ଜାମ୍ପୁ ଓ କାଶ୍ମୀରରେ ସାନି ତୁଷାରପାତ ଘଟିଥିବା ବେଳେ ଦିଲ୍ଲୀରେ ପ୍ରବଳ ଥଣ୍ଡା ଓ କୁହୁଡ଼ିଆ ପାଗ ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି

ଘନ କୁହୁଡ଼ି ଯୋଗୁଁ ଟ୍ରେନ୍ ଚଳାଚଳ ମଧ୍ୟ ବ୍ୟାହତ ହୋଇଛି

କେତେକ ଯାଗାରେ ଘନ କୁହ୍ନଡ଼ି ଯୋଗୁଁ କିଛି ଦେଖାଯାଉନାହିଁ ଆସନ୍ତାକାଲି ଦିଲ୍ଲୀରେ ସ୍ପଳ୍ପ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଫଳରେ ଥଣ୍ଡା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି

ବୈଦେଶିକ ବ୍ୟାପାର ମନ୍ତ୍ରଶାଳୟ ପକ୍ଷରୁ କୁହାଯାଇଛି ଯେ ତିନି ପକ୍ଷ ମଧ୍ୟରେ ଅନୁଷ୍ଠିତ ଏହି ଦ୍ୱିତୀୟ ବୈଠକରେ ଚବାହାର ବନ୍ଦରର କାର୍ଯ୍ୟର ସମୀକ୍ଷା କରାଯାଇଥିଲା ଇଣ୍ଡିଆ ପୋର୍ଟସ୍ ଗ୍ଲୋବାଲ୍ ଲିମିଟେଡ୍ କମ୍ପାନୀ ପକ୍ଷରୁ ଏହି ବନ୍ଦରର ପରିଚାଳନା ଠିକ୍ଠାକ୍ ଚାଲିଥିବା ନେଇ ବୈଠକରେ ସନ୍ତୋଷ ପ୍ରକାଶ ପାଇଥିଲା

ବନ୍ଦର ସହ ସଡ଼କ ସଂଯୋଗ ପରିବହନ ବ୍ୟବସ୍ଥା ଦୂତାବାସ ସ୍ତରୀୟ ଯୋଗାଯୋଗ ଓ ସୀମାଶୁଳ୍କ ଆଦି ବିସୟରେ ମଧ୍ୟ ଗତକାଲି ଅଧିକାରୀମାନେ କଥାବାର୍ତ୍ତା କରିଛନ୍ତି ଚବାହାର ବନ୍ଦରକୁ ଅଧିକ ଲୋକପ୍ରିୟ କରିବା ପାଇଁ ଉଭୟ ଆଫଗାନିସ୍ତାନ ଓ ଭାରତରେ ବ୍ୟବସାୟୀକ ସଂସ୍ଥାଗୁଡ଼ିକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ମଧ୍ୟ ନିଷ୍ପଭି ନିଆଯାଇଛି

ଏହି ବନ୍ଦରର ନାମ ଶହୀଦ୍ ବେହେସ୍ତି ରଖାଯାଇଛି ଆସନ୍ତାବର୍ଷ ମଧ୍ୟଭାଗରେ ତିନି ପକ୍ଷ ମଧ୍ୟରେ ତୃତୀୟ ବୈଠକ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ସିଏଏ ମାଲେସିଆ ଭାରତର ଆଭ୍ୟନ୍ତରୀଣ ପରିସ୍ଥିତି ନେଇ ସଠିକ୍ ତଥ୍ୟ ନ ଜାଶି କୌଣସି ପ୍ରକାର ମତାମତରୁ ନିବୃତ୍ତ ରହିବାକୁ ଭାରତ ମାଲେସିଆକୁ ଚେତାବନୀ ଦେଇଛି ବୈଦେଶିକ ମନ୍ତ୍ରଣାଳୟ କହିଛି ନାଗରିକତା ସଂଶୋଧନ ଆଇନ୍ ଉପରେ ମାଲେସିଆ ପ୍ରଧାନମନ୍ତ୍ରୀ ଦେଇଥିବା ମନ୍ତବ୍ୟ ତଥ୍ୟ ଭିତ୍ତିକ ନୁହେଁ ମନ୍ତ୍ରଣାଳୟ କହିଛି ପଡ଼ୋଶୀ ତିନୋଟି ଦେଶରେ ସଂଖ୍ୟାଲଘୁ ଭାବେ ଜୀବନଯାପନ କରୁଥିବା ଲୋକଙ୍କୁ ଭାରତରେ ନାଗରିକତା ପ୍ରଦାନ କରାଯାଉଛି ଏହାଦ୍ୱାରା ଭାରତର କୌଣସି ନାଗରିକଙ୍କର ଅଧିକାର କ୍ଷୁର୍ଶ୍ଣ ହେଉନାହିଁ କିମ୍ବା ତାଙ୍କ ବିଶ୍ୱାସ ଉପରେ କୁଠାରଘାତ କରାଯାଉନାହିଁ

ଆଫଗାନିସ୍ତାନର ହିନ୍ଦୁକୁଶ ଏହାର କେନ୍ଦ୍ରବିନ୍ଦୁ ଥିବା ଜଣାପଡ଼ିଛି ତେବେ ଏଥିରେ କେହି ମୃତାହତ ହୋଇଥିବାର ଖବର ହସ୍ତଗତ ହୋଇନାହିଁ